ଅନ୍ୟ କୌଣସି ରୋଗ ଥିଲେ ମଧ୍ୟ ଏହି ଟିକା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି

ବର୍ତ୍ତମାନ ଅନ୍ୟାନ୍ୟ ରୋଗ କ୍ଲକ୍ ହଟେଇ ଦିଆଯିବାରୁ ଟିକା ଦିଆଯିବା ବ୍ୟବସ୍କା ସରଳ ହୋଇଛି

ପଞ୍ଜିକରଣ କରିବା ଦିନ ଟିକା ନେବା ପାଇଁ ଅନୁମତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଟିକା ନେବାପରେ ହିତାଧିକାରୀମାନଙ୍କୁ ଟିକାକରଣର ଡିଜିଟାଲ ପ୍ରମାଣପତ୍ର ଦିଆଯିବ ବେସରକାରୀ ହସ୍କିଟାଲ ଗୁଡ଼ିକରେ ଫି' ନିଆଯିବା ବ୍ୟବସ୍ଥା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି ପ୍ରମାଣପତ୍ର ଦେବାଲାଗି ବେସରକାରୀ ହସ୍କିଟାଲ ଗୁଡ଼ିକ ଅଧଘକ୍ଷା ସମୟ ଦିଆଯାଇଛି

କୋଭିଡ ମହାରାଷ୍ଟ ପଞ୍ଜାବ ମହାରାଷ୍ଟ୍ର ଓ ପଞ୍ଜାବରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବିଷୟ ପ୍ରତି ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହାରାଷ୍ଟ୍ର ଓ ପଞ୍ଜାବରେ ସାନି କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ ପ୍ରତି ଉଦ୍ବେଗ ସୃଷ୍ଟି ହୋଇଛି

ସବୁଠାରୁ ଅଧିକ ସକ୍ରିୟ ରୋଗୀମାନଙ୍କ ସଂଖ୍ୟା ପୁନେ ନାଗପୁର ମୁମ୍ବଇ ଥାନେ ନାସିକ୍ ଔରଙ୍ଗାବାଦ ନାନ୍ଦେଦ ଜଲଗାଓଁ ଅକୋଲା ଓ ବେଙ୍ଗାଲ୍ରୁ ସହରାଞ୍ଚଳ ଜିଲ୍ଲାଗୁଡ଼ିକ ବୋଲି ଜଣାପଡିଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କେବଳ ଦୁଇ ଡୋଜ କୋଭିସିଲ୍ ଟିକା କ୍ଷେତ୍ରରେ ସାନି ସମୟ ବ୍ୟବଧାନ ରହିବ କୋଭାକସିନ୍ ଟିକା କ୍ଷେତ୍ରରେ ଏହି ସମୟସୀମା ରହିବ ନାହିଁ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନରେ ଏହି ଦୁଇ ପ୍ରକାର ଟିକା ଦିଆଯାଉଛି

ନୀତି ଆୟୋଗ ସଦସ୍ୟ ଡକ୍କର ଭିକେପଲ୍ କହିଛନ୍ତି ସରକାରଙ୍କ ପାଖରେ ଯଥେଷ୍ଟ ମାତ୍ରାରେ ଟିକା ରହିଛି ତେଣୁ ଟିକାର ଅଭାବ ରହିବ ବୋଲି କେହି ଭାବିବା ଉଚିତ୍ ନୁହେଁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଟିକାକରଣ କେନ୍ଦ୍ରଗୁଡ଼ିକୁ ବହୁମାତ୍ରାରେ ଟିକା ପଠାଇ ଦିଆଯାଇଛି ପିଏମ୍ ଭିଜିଟ୍ ବାଂଲାଦେଶ ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଦୁଇଦେଶ ମଧ୍ୟରେ ବ୍ୟାପକ ଭାଗିଦାରୀ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସଂକ୍ରାନ୍ତରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗ୍ଲା ସାମ୍ବାଦିକମାନଙ୍କୁ ଗତକାଲି ସୂଚନା ଦେଲାବେଳେ କହିଛନ୍ତି କୋଭିଡ ନାଇଷ୍ଟିନ୍ ମହାମାରୀ ପରେ ପ୍ରଧାନମନ୍ତ୍ରୀଙ୍କର କୌଣସି ଦେଶକୁ ଏହି ପ୍ରଥମ ଗସ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କର ଗୁରୁତ୍ୱ ବିଷୟକୁ ପ୍ରତିପାଦନ କରୁଛି ବାଂଲାଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସେ ଦେଶର ଜାତୀୟ ଦିବସ ପାଳନ ଉହବରେ ଯୋଗଦେବେ ଏବଂ ଢ଼ାକାସ୍ଥିତ ଜାତୀୟ ପ୍ୟାରେଡ୍ ପଡିଆରେ ଉଦ୍ବୋଧନ ଦେବେ ସେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନାଙ୍କ ସହ ଅଳ୍ପକେତୋଟି ବୈଠକରେ ଯୋଗଦେବେ ଢ଼ାକା ସହର ଉପାନ୍ତରେ ଅବସ୍ଥିତ ଜାତୀୟ ସହିଦ ସ୍କାରକୀରେ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ

ଦିଲ୍ଲୀର ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଯିବ ବୋଲି ଏହି ବିଲ୍ରେ ବ୍ୟବସ୍ଥା ରହିଛି ଦିଲ୍ଲୀ ବିଧାନସଭା କୌଣସି ପ୍ରକାର ସମିତି ଗଠନ କରିବା ଦଦିନନ୍ଦିନ ପ୍ରଶାସନ କାର୍ଯ୍ୟ ତୁଲାଇବା ଆଦି ପ୍ରତି ବାରଣ କରାଯାଇଛି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଭି ବିତର୍କରେ ଉତ୍ତର ଦେଲାବେଳେ କହିଛନ୍ତି ଦିଲ୍ଲୀର ନିର୍ବାଚିତ ସରକାରଙ୍କ ହାତରୁ କୌଣସି କ୍ଷମତା ଛଡାଇନେବା ଏହି ବିଲ୍ର ଲକ୍ଷ୍ୟ ନୁହେଁ କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କ ଭୂମିକା ସ୍ୱଷ୍ଟ କରିବା ଏହି ବିଲ୍ର ମୂଳଲକ୍ଷ୍ୟ